ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋଟାଲ୍କୁ ମଧ୍ଧରେ ରାଷ୍ଟ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି

ବ୍ୟାପକ ଏବଂ ସମନ୍ପିତ ଡଙ୍ଗରେ ସମସ୍ତ ପ୍ରକାରର ସାଇବର ଅପରାଧର ମୁକାବିଲା ଲାଗି ଏହି ଯୋଜନା ଉଦ୍ଦିଷ୍ଟ

ଅନ୍ତିମ ସକ୍ଷ୍ୟାର ଚିତାକର୍ଷକ ଦୃଶ୍ୟ ଦେଖିପାପାଇଁ ପ୍ରବଳ ଭିଡ଼ ହୋଇଥିଲା

ତେବେ କ୍ୟାପିଟାଲ ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ